ପରିବେଶକୁ ସୁହାଇବା ଭଳି ଅଳ୍ପ ଶବ୍ଦ କରୁଥିବା ଆତସବାଜି ଉତ୍ପାଦନକୁ କୋର୍ଟ ଅନୁମତି ଦେଇଛନ୍ତି

ତେବେ ଦେଶରେ ପରିବେଶକୁ ସୁହାଇବା ଭଳି ଆତସବାଜିର ଉତ୍ପାଦନ ଓ ବିକ୍ରୟକୁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି

ବାୟୁ ପ୍ରଦୃଷଣକୁ ରୋକିବା ପାଇଁ ଦେଶରେ ଆତସବାଜି ଉତ୍ପାଦନ ଓ ବିକ୍ରି ଉପରେ ସମ୍ପର୍ଷ ନିଷେଧାଜ୍ଞା ଲାଗୁ କରାଯିବା ବିଷୟ ଲୋଡ଼ି ହୋଇଥିବା ଆବେଦନ ଉପରେ କୋର୍ଟ ଏହି ରାୟ ଦେଇଛନ୍ତି ଦେଶରେ ଆତସବାଜି ଉପରେ ସମ୍ପର୍ଶ୍ଣ ନିଷେଧାଜ୍ଞା ଲାଗୁ କରିବାକୁ ମନାକରି କୋର୍ଟ କହିଛନ୍ତି କେବଳ ଅଞ୍ଚ ଶବ୍ଦ କରୁଥିବା ଆତସବାଜିଗୁଡ଼ିକୁ ବଜାରରେ ବିକ୍ରି କରିବା ପାଇଁ ଅନୁମତି ଦିଆଯିବ ଫ୍ଲିପ୍କାର୍ଟ୍ ଓ ଆମାଜନ୍ ଭଳି ଇ ବାଶିଜ୍ୟ ଓ୍ୱେବ୍ସାଇଟ୍ଗୁଡ଼ିକୁ ଆତସବାଜି ବିକ୍ରି କରିବାରୁ କୋର୍ଟ ବାରଣ କରିଛନ୍ତି ଦୀପାବଳୀ ଓ ଅନ୍ୟାନ୍ୟ ଉତ୍ସବ ସମୟରେ ଦିଲ୍ଲୀ ଓ କାତୀୟ ରାଜଧାନୀ ଅଞ୍ଚଳରେ ଗୋଷୀ ଆତସବାଜି ଫୁଟାଯିବାକୁ ଉତ୍ସାହିତ କରିବା ଲାଗି କୋର୍ଟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଇତିମଧ୍ୟରେ ପରିବେଶ ମନ୍ତ୍ରଶାଳୟ ସବୁଜ ଦୀପାବଳି ସ୍ୱଚ୍ଚ ଦୀପାବଳି ଅଭିଯାନ ଆରମ୍ଭ କରିଛି

ସେଗୁଡ଼ିକ ମଧ୍ୟରେ କାତୀୟ ଆୟାପ୍ସା ଭକ୍ତ ସଂଘ ଏବଂ ଅନ୍ୟ କିଛି ସଂଗଠନର ଆବେଦନ ରହିଛି

ଏସ୍ସି ସିଇସି ମୁଖ୍ୟ ନିର୍ବାଚନ କମିଶନର୍ ଓ ଅନ୍ୟ ନିର୍ବାଚନ କମିଶନର୍ମାନଙ୍କ ନିଯୁକ୍ତି ପାଇଁ କଲେକିୟମ୍ ସଦୂଶ ମନୋନୟନ ପଦ୍ଧତି ଗ୍ରହଣ କରାଯିବା ବିଷୟ ଲୋଡ଼ି ହୋଇଥିବା ଆବେଦନକୁ ସୁପ୍ରିମ୍କୋର୍ଟ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠଙ୍କ ନିକଟକୁ ପଠାଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଓ କଷ୍ଟିସ୍ ଏସ୍କେ କୌଲ୍ଙ୍କ ଖଣ୍ଡପୀଠ କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ ଓ ଅନ୍ୟ ନିର୍ବାଚନ କମିଶନର୍ଙ୍କ ନିଯୁକ୍ତି ବିଷୟରେ ଏକ ବୃହତର ସାମ୍ବିଧାନିକ ଖଣ୍ଡପୀଠ ନିଷ୍କଭି ନେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଶ୍ଣି ଜେନେରାଲ୍ କେକେ ବେଣୁଗୋପାଳ ସେହି ଆବେଦନକୁ ବିରୋଧ କରିଥିଲେ

ଜଷ୍ଟିସ୍ ମଦନ ବି ଲୋକୁର୍ ଓ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି ରାଜସ୍ଥାନ ସରକାର ଏହି ମାମଲାକୁ ଅତି ହାଲୁକା ଭାବରେ ନେଉଥିବାରୁ କୋର୍ଟ ବାଧ୍ୟ ହୋଇ ଏହି ନିର୍ଦ୍ଦେଶ ଦେଇଛନ୍ତି

ଖଣ୍ଡପୀଠ କହିଛନ୍ତି ଦିଲ୍ଲୀରେ ପ୍ରଦୃଷଣ ସ୍ତର ଅତି ଉଚ୍ଚସ୍ତରକୁ ବୃଦ୍ଧି ପାଇଥିବା ଯୋଗୁଁ ରାଜସ୍ଥାନର ଜଙ୍ଗଲଗୁଡ଼ିକ ନଷ୍ଟ ହୋଇଯାଇଥିବା ଅନ୍ୟ ଏକ କାରଣ ହୋଇପାରେ କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରାଯାଇଥିବା ସଂକ୍ରାନ୍ତୀୟ ସତ୍ୟପାଠ ଦାଖଲ କରିବା ପାଇଁ ଖଣ୍ଡପୀଠ ରାଜସ୍ଥାନ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଆରାବଳି ଜଙ୍ଗଳ ଅଞ୍ଚଳରେ ଅବୈଧ ଖଣି ଖନନ କାର୍ଯ୍ୟ ସମ୍ପର୍କୀତ ଏକ ମାମଲାର ଶୁଣାଶି କରି ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ପ୍ରେସିଡେଣ୍ଟ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଦେଶରେ ଶିକ୍ଷାର ମାନରେ ଉନ୍ତି ଆଣିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି ଆଜି ପୁଣେରେ ସିୟିଓସିସ୍ ଅନ୍ତର୍ଜାତୀୟ ଡିମ୍ଡ୍ ବିଶ୍ୱବିଦ୍ୟାଳୟର ପଞ୍ଚଦଶ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ କୋବିନ୍ଦ ଏହା କହିଛନ୍ତି ରାଷ୍ଟ୍ରପତି କହିଛନ୍ତି ତକ୍ଷଶିଳା ଓ ନାଳନ୍ଦା ବିଶ୍ୱବିଦ୍ୟାଳୟ ଅମଳରୁ ବିଶ୍ୱର ବିଦ୍ୟାର୍ଥୀମାନେ ଭାରତୀୟ ଶିକ୍ଷା ବ୍ୟବସ୍ଥା ପ୍ରତି ଆକର୍ଷିତ ହୋଇ ଆସୁଛନ୍ତି ସେ କହିଛନ୍ତି ବର୍ତ୍ତମାନର ସରକାର ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଓ ଶିକ୍ଷାର ମାନ ବୃଦ୍ଧି ପାଇଁ ସକ୍ରିୟ ପଦକ୍ଷେପ ନେଉଛନ୍ତି ଭାଇସ୍ ପ୍ରେସିଡେଣ୍ଟ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ କହିଛନ୍ତି ଦେଶ ସମ୍ମୁଖୀନ ହେଉଥିବା ସାମ୍ପ୍ରତିକ ଚାଲେଞ୍ଜଗୁଡ଼ିକର ମୁକାବିଲା ସକାଶେ ଯୁବପିଢ଼ି ପାଇଁ ଅଧିକ ଦାୟିତ୍ୱ ରହିଛି ସେ କହିଛନ୍ତି ଦାରିଦ୍ର୍ୟଠାରୁ ଆରମ୍ଭ କରି ହିଂସା ପକ୍ଷପାତ ଏବଂ ନିରକ୍ଷରତା ସମେତ ଦେଶ ସମ୍ମୁଖରେ ଅନେକ ଚାଲେଞ୍ଜ ରହିଛି ନୂଆଦିଲ୍ଲୀ ସ୍ଥିତ ଜାମିଆ ହମ୍ଦର୍ଦ୍ଦର ସମାବର୍ତ୍ତନ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ନାଇଡୁ ଏହା କହିଛନ୍ତି ସେ କହିଛନ୍ତି ଭାରତ ଭଳି ଏକ ଦେଶ ପାଇଁ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତାଙ୍କର ଆବଶ୍ୟକତା ରହିଛି ଯାହାଙ୍କ ପାଖରେ ଚରିତ୍ର ଦକ୍ଷ୍ୟତା ଉତ୍ତମ ଆଚରଣ ଓ ପ୍ରତିଭା ଥିବ ବୈଷୟିକଞ୍ଜାନ ଓ ଗ୍ୟାଜେଡ୍ ଯେପରି ସମ୍ପର୍କ ଓ ଲୋକମାନଙ୍କ ସହ ମୈତ୍ରୀକୁ ଖରାପ ନ କରେ ସେଥିପ୍ରତି ଧ୍ୟାନ ଦେବାକୁ ସେ ଯୁବପିଢ଼ିକୁ ଆହ୍ୱାନ ଦେଇଛନ୍ତି ଇଣ୍ଡିଆ ପାକ୍ ପ୍ରୋଟେଷ୍ଟ ଗତ ରବିବାର ଦିନ ପାକିସ୍ତାନୀ ସନ୍ତ୍ରାସବାଦୀମାନଙ୍କ ଦ୍ୱାରା ସୀମାପାର୍ ଉଦ୍ୟମ ସମୟରେ ପ୍ରାଣହରାଇଥିବା ଭାରତୀୟ ସୈନ୍ୟମାନଙ୍କୁ ନେଇ ଭାରତ ପାକିସ୍ତାନ ନିକଟରେ ଦୂଢ଼ ପ୍ରତିବାଦ କଣାଇଛି କାମ୍ମୁ କାଶ୍ମୀରର ସୁନ୍ଦରବନି ସେକ୍ଟରରେ ଏହି ଘଟଣା ଘଟିଥିଲା ବୈଦେଶିକ ମନ୍ତ୍ରଣାଳୟ ନ୍ତଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନ୍ ର ଜଣେ ବରିଷ୍ଠ କର୍ମକର୍ତ୍ତାଙ୍କୁ ଡକାଇ ଏହି ଘଟଣା ଉପରେ ଦୂଢ଼ ପ୍ରତିବାଦ ଜଣାଇଛି ଏକ ବିବୃତ୍ତିରେ ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ଦ୍ୱାରା ଏଭଳି ଉତ୍ତେଜନାମୂଳକ କାର୍ଯ୍ୟର ନିନ୍ଦା କରିଛି ମନ୍ତ୍ରଣାଳୟ କହିଛି ପାକିସ୍ତାନ ଏହାର ଅଞ୍ଚଳକୁ ଭାରତ ବିରୁଦ୍ଧରେ ସନ୍ତାସବାଦୀ କାର୍ଯ୍ୟ ପାଇଁ ବ୍ୟବହାର ନକରିବାକୁ ତାକୁ ତାଗିଦ୍ କରାଯାଇଛି ରାଜନାଥ ସିଂହ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କାମ୍ମୁ କାଶ୍କୀରର ଆଗାମୀ ପଞ୍ଚାୟତ ନିର୍ବାଚନରେ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବା ଓ ସଂଘର୍ଷ ସ୍ଥଳୀଠାରୁ ଦୂରରେ ରହିବାକୁ ରାଜ୍ୟର ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଧନଜୀବନ କ୍ଷୟକ୍ଷତିକୁ କମ୍ କରିବା ପାଇଁ ଏଭଳି ଅନୁରୋଧ କରାଯାଇଛି ଶ୍ରୀନଗରର ନେହେର୍ ଗେଷ୍ଟ ହାଉସ୍ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଶ୍ରୀ ସିଂହ ସମ୍ପ୍ରତି ଶେଷ ହୋଇଥିବା ପୌର ନିର୍ବାଚନରେ ଅଂଶଗ୍ରହଣ କରିଥିବାରୁ ରାଜ୍ୟ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରର୍ବର୍ତ୍ତ ଶ୍ରୀନଗରଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ସେ ରାଜ୍ୟର ନିରାପତ୍ତା ପରିସ୍ଥିତିର ସମୀକ୍ଷା କରିଥିଲେ ସେ କହିଛନ୍ତି ଟେକାପଥର ଫିଙ୍ଗା ଘଟଣା ବହୁମାତ୍ରାରେ ହ୍ରାସ ପାଇଥିବା ବେଳେ ଉଗ୍ରବାଦୀ ନିଯୁକ୍ତି ମଧ୍ୟ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି ଇଣ୍ଡିଆ ବିଜା ଭାରତୀୟ ବିଜା ପାଇବା ପାଇଁ ଆବେଦନ କରୁଥିବା ବିଦେଶୀ ନାଗରିକମାନଙ୍କ ସେମାନଙ୍କର ଅପରାଧ ରେକର୍ଡ ବିଷୟରେ ଘୋଷଣା କରିବାକୁ ପଡ଼ିବ ଯୌନ ନିର୍ଯାତନା ସମେତ ବିଦେଶୀ ନାଗରିକମାନଙ୍କ ଦ୍ୱାରା କରାଯାଉଥିବା ବିଭିନ୍ନ ଅପରାଧକୁ ରୋକିବା ସକାଶେ ଏଭଳି ପଦକ୍ଷେପ ନିଆଯାଉଛି କିଛି ଟ୍ୱିଟ୍ ବାର୍ତ୍ତାରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମନେକା ଗାନ୍ଧି କହିଛନ୍ତି ଭାରତକୁ ଗସ୍ତରେ ଆସୁଥିବା ବିଦେଶୀ ନାଗରିକମାନଙ୍କୁ ବିଜା ପ୍ରଦାନ ସମୟରେ ସେମାନଙ୍କର ଅପରାଧ ରେକର୍ଡ ଯାଞ୍ଚ କରାଯିବା ପାଇଁ ସେ କରିଥିବା ଅନୁରୋଧକୁ ଗ୍ରହଣ କରାଯାଇଛି ମନ୍ତ୍ରୀ କହିଛନ୍ତି ବିଜା ଆବେଦନରେ ଏଥିପାଇଁ ଆବଶ୍ୟକୀୟ ପ୍ରଶ୍ରାବଳୀ ଓ ଘୋଷଣାନାମା ସକାଶେ ସ୍ଥାନ ରହିବ ଆବେଦନକାରୀ ବିଜା ଆବେଦନରେ ସେଗୁଡ଼ିକ ପୁରଣ କରିବା ବାଧ୍ୟତାମଳକ ହେବ ଏହାଦ୍ୱାରା ଏଭଳି ଘୃଶ୍ୟ ଅପରାଧ ସହ ସମ୍ପୁକ୍ତ ଲୋକମାନଙ୍କୁ ରୋକାଯାଇ ପାରିବ ବୋଲି ମନ୍ତ୍ରୀ କହିଚ୍ଛନ୍ତି ଇସି ତେଲଙ୍ଗନା ମୁଖ୍ୟ ନିର୍ବାଚନ କମିଶନର୍ ଓପି ରାଓ୍ୱତ୍ଙ୍କ ଅଧ୍ୟକ୍ଷତାରେ ପୁର୍ଷାଙ୍ଗ ନିର୍ବାଚନ କମିଶନ୍ ଦଳ ତେଲଙ୍ଗନାର ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପ୍ରସ୍ତୁତିକୁ ସମୀକ୍ଷା କରୁଛନ୍ତି ପୁର୍ଷ୍ଣାଙ୍ଗ ନିର୍ବାଚନ କମିଶନ୍ ଦଳ ରାଜ୍ୟକୁ ଗତକାଲିଠାରୁ ତିନି ଦିନ ଗସ୍ତରେ ଯାଇଛନ୍ତି

ବିଧାନସଭା ନିର୍ବାଚନ ସମ୍ପନ୍ଧିୟ ବିଭିନ୍ନ ଦିଗ ଉପରେ ଏହି ସମୟରେ ଆଲୋଚନା ହୋଇଛି ସେଗୁଡ଼ିକ ମଧ୍ୟରେ ଭୋଟରମାନଙ୍କୁ ସଚେତନ କରିବା ଦିଗରେ ନିଆଯାଇଥିବା ପଦକ୍ଷେପ ଭିଭି ପ୍ୟାଟ୍ ଉପରେ ତାଲିମ୍ ଦିବ୍ୟାଙ୍ଗ ଜନ ମାନଙ୍କ ପାଇଁ ସ୍ୱତନ୍ତ ବ୍ୟବସ୍ଥା ଅପରାଧ ରେକର୍ଡ ଥିବା ଲୋକମାନଙ୍କ ଉପରେ ନିୟନ୍ତ୍ରଣ ଲାଗୁ ଅସ୍ତ୍ରଶସ୍ତ ସମର୍ପଶ ଓ ନିର୍ବାଚନ ସମୟରେ ମାଦକଦ୍ରବ୍ୟ କାରବାର ରୋକିବା ପ୍ରଭୂତି ଅନ୍ତର୍ଭୁକ୍ତ ପୂର୍ବରୁ ନିର୍ବାଚନ କମିଶନ୍ ର ଏକ ଉଚ୍ଚସ୍ତରୀୟ ଦଳ ରାଜ୍ୟ ପ୍ରଲିସ୍ ନୋଡାଲ୍ ଅଫିସର୍ ଓ ରାଜ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ ଏକ ବୈଠକରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଓ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ

ଆଜି ବିଜେପି ପ୍ରାର୍ଥୀ ମୁଖ୍ୟମନ୍ତ୍ରୀ ରମଣ ସିଂହ ରାଜନନ୍ଦନ ଗାଓଁ ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଅଟଳବିହାରୀ ବାଜପେୟୀଙ୍କ ଝିଆରୀ କରୁଣା ଶୁକ୍ଲା କଂଗ୍ରେସ ପ୍ରାର୍ଥୀ ଭାବେ ସେଇଠୁ ପ୍ରତିଦ୍ୱନ୍ଦୀତା କରୁଛନ୍ତି